ଏହି ଦଳ ପାଇଁ ପରିବାର ଓ ବ୍ୟବସାୟ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଚ୍ଛନ୍ତି ଆଜି ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଉଛି

ଅଲ୍ ପାର୍ଟି ମିଟ୍ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ଦ୍ୱାରା ଆହୁତ ସର୍ବ ଦଳୀୟ ବୈଠକ ଏବେ ନୂଆଦିଲ୍ଲୀରେ ଜାରି ରହିଛି

ଏହି ବୈଠକ ଅବସରରେ ଶ୍ରୀ ବିର୍ଲା ଗୃହର କାର୍ଯ୍ୟକୁ ସ୍ୱଚାରୁରୂପେ ପରିଚାଳନାକୁ ସୁନିଣ୍ଚିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ଆସନ୍ତାକାଲି ରାଜ୍ୟସଭାରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ଏକ ବୈଠକରେ ଯୋଗଦେବେ ସେହିଦିନ ସରକାର ମଧ୍ୟ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ବିଜେପି କଂଗ୍ରେସ କଂଗ୍ରେସ ପରିବାର ଏବଂ ବ୍ୟବସାୟ ସବୁବେଳେ ପରସ୍କରର ହାତ ଧରାଧରି ହୋଇ ଚାଲିଥାନ୍ତି ଏବଂ ଅଙ୍ଗାଙ୍ଗୀ ଭାବେ କଡ଼ିତ ବୋଲି ବିଜେପି ଅଭିଯୋଗ କରିଛି

ଆୟକର ଛାଡ଼ ପାଇବା ପାଇଁ କଂଗ୍ରେସ ଏସବୃ ତଥ୍ୟ ଗୋପନ ରଖିଥିଲା ବୋଲି ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି ବିଜେପି ଏଭଳି ହୀନ କାର୍ଯ୍ୟର ଦୂଢ଼ ନିନ୍ଦା କରେ ବୋଲି ସେ କହିଛନ୍ତି

ଗଣମାଧ୍ୟମର ଦାୟିତ୍ୱ ସମ୍ପନ୍ତ ଓ ମୁକ୍ତ ବିଚାରାଧାରାକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ

ଜାତୀୟ ପ୍ରେସ୍ ଦିବସ ଅବସରରେ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଉହବରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ଚାଞ୍ଚଲ୍ୟକର ସମ୍ଘାଦ ଆକ୍ଷେପମ୍ବଳକ ଆଲେଖ ଓ ଅର୍ଥ ବଦଳରେ ସମ୍ବାଦ ଆଜି ଗଣମାଧ୍ୟମ ସମ୍ମୁଖରେ ଏକ ବୃହତ୍ ଆହ୍ୱାନ ହୋଇ ଛିଡ଼ା ହୋଇଛି ସୂଚନା ସର୍ବଦା ସତ୍ୟ ଓ ମୌଳିକ ହେବା ଆବଶ୍ୟକ ଏବଂ ଯାଞ୍ଚ କରାଯିବା ପରେ ହିଁ ଏହାକୁ ମୁଦ୍ରଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି

ଏହି ଅବସରରେ ବିଶିଷ୍ଟ ସାମ୍ବାଦିକ ତଥା ରାଜସ୍ଥାନ ପତ୍ରିକାର ଅଧ୍ୟକ୍ଷ ଗୁଲାବ କୋଠାରୀଙ୍କୁ ମର୍ଯ୍ୟଦାଜନକ ରାଜା ରାମମୋହନ ରୟ ପୁରସ୍କାରରେ ସମ୍ମାନିତ କରାଯାଇଛି ସ୍ୱଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି ଗଣମାଧ୍ୟମର ସ୍ୱାଧୀନତା ହେଉଛି ଏକ ଚଳଚଞ୍ଚଳ ଗଣତନ୍ତ୍ରର ମୂଳମନ୍ତ ଏବଂ ସରକାର ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ଓ ଅବାଧ ରଖିବାର ପ୍ରୟାସ ଜାରି ରଖିଛନ୍ତ

ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ

ମହୋତ୍ସବ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନ୍ତଆଦିଲ୍ଲୀଠାରେ ଜାତୀୟ ଆଦିବାସୀ ଉତ୍ସବ 'ଆଦିମହୋତ୍ସବ'କୁ ଉଦ୍ଘାଟନ କରିବେ

ଏହି ମହୋସବରେ ଆଦିବାସୀ କଳା ସଂସ୍କୃତି ହସ୍ତଶିଳ୍ପ ଖାଦ୍ୟପେୟ ଓ ବାଶିଜ୍ୟ ପରମ୍ପରା ପ୍ରଦର୍ଶିତ ହେବ ଏମ୍ପି ଗାନ୍ଧିଜୀ ମଧ୍ୟପ୍ରଦେଶର ଦେବାସ ସହରର ଶିଳ୍ପୀମାନେ ପ୍ଲାଷ୍ଟିକ୍ ବୋତଲ ଠିପିରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଏକ ମୋକାଇକ୍ ଚିତ୍ର ପ୍ରସ୍ତୁତ କରିଛନ୍ତି ଦେଶକୁ କେବଳ ଗୋଟିଏ ଥର ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍ ମୁକ୍ତ କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଚିତ୍ରର ଉଦ୍ଦେଶ୍ୟ

ଶ୍ରୀଲଙ୍କା ଇଲେକ୍ସନ୍ ଶ୍ରୀଲଙ୍କାରେ ଆଜି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ କାଁ ଭାଁ କେତୋଟି ହିଂସାକାଶ୍ଡ ଓ ଗଶ୍ତଗୋଳ ଘଟଣାକୁ ଛାଡ଼ିଦେଲେ ବହୁ ସଂଖ୍ୟାରେ ଭୋଟରମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି

ଭୋଟ୍ ଗ୍ରହଣ ପରେ ଗଣତି ଆରମ୍ଭ ହୋଇ ଆସନ୍ତାକାଲି ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି

ଇତିମଧ୍ୟରେ ପ୍ରଲିସ୍ କହିଛି ଅନ୍ତରାଧାପୁରା ନିକଟରେ କିଛି ଅଜ୍ଞାତ ବ୍ୟକ୍ତି ରାସ୍ତା ଅବରୋଧ କରିବା ସହିତ ଭୋଟରମାନଙ୍କ ନେଇ ଯାଉଥିବା ଏକ ବସ୍ ଉପରକୁ ଗୁଳି ଚଳାଇଥିଲେ ଏଥିରେ କେହି ମୃତାହତ ହୋଇନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି

ଦେଶର ଇତିହାସରେ ପ୍ରଥମ ଥର ପାଇଁ ବର୍ତ୍ତମାନର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ ନାହାନ୍ତି ମହା ଫାମର୍ସ ମହାରଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରି ଅକ୍ଟୋବର ନଭେମ୍ବର ମାସରେ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିର ବିବରଣୀ ନେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି

ଏଥିସହ ପ୍ରଭାବିତ ଅଞ୍ଚଳର ଚାଷ ଜମିଗୁଡ଼ିକ ଉପରୁ କମି ରାଜସ୍ୱ ଛାଡ଼ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପିଲାଙ୍କ ପାଇଁ ସ୍କୁଲ୍ କଲେଜ୍ ପରୀକ୍ଷା ଫି' ଛାଡ଼ କରିବା ପାଇଁ ରାଜ୍ୟ ପାଳ ଘୋଷଣା କରିଛନ୍ତି ପ୍ରଶାସନ ତୁରନ୍ତ ଏହି ସହାୟତା ପ୍ରଦାନ କରିବା ସକାଶେ ଶ୍ରୀ କୋସିୟାରି ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନାବିସ୍ ଗତକାଲି ରାଜ୍ୟପାଳଙ୍କୁ ଭେଟି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ମଞ୍ଜୁର କରିବା ପାଇଁ ଅନ୍ତରୋଧ କରିଥିଲେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ସରକାରୀ କର୍ମଚାରୀ ମାନଙ୍କ ପାଇଁ ବରିଷ୍ଠତା ଓ ପଦୋନ୍ନତିରେ ସଂରକ୍ଷଣ ରଖିବାର ବିଧିକୁ ମାଡ୍ରାସ ହାଇକୋର୍ଟ ବେଆଇନ ଘୋଷଣା କରିଛନ୍ତି ପଦୋନ୍ନତି ଉପରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଶିକରି ଜଷ୍ଟିସ ଏମ୍ଏନ୍ ସୁନ୍ଦରେଶ ଓ ଟିକାରମନଙ୍କ ଖଣ୍ଡପୀଠ ନିଯୁକ୍ତିରେ ରୋଷ୍ଟର ଆଧାରରେ ରହିଥିବା ସଂରକ୍ଷଣ ବ୍ୟବସ୍ଥା ବରିଷ୍ଠତା ଓ ପଦୋନ୍ନତି କ୍ଷେତ୍ରକୁ ସମ୍ପ୍ରସାରିତ କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଛନ୍ତି ବେଞ୍ଚ କହିଛନ୍ତି ଯୋଗ୍ୟତା ଆଧାରରେ ବରିଷତାକୁ ନିର୍ଣ୍ଣୟ କରାଯିବା ଉଚିତ୍ ଅନ୍ୟଥା ସଂରକ୍ଷଣ ଆଧାରରେ ନିଯୁକ୍ତି ପାଇଥିବା ବ୍ୟକ୍ତି ଯୋଗ୍ୟତାଭିଭିରେ ନିଯୁକ୍ତି ପାଇଥିବା ସମାନ ସଂପ୍ରଦାୟର ବ୍ୟକ୍ତିକୁ ବରିଷତାରେ ଅତିକ୍ରମ କରିଯିବ